ଦେଶରେ ଦେଢ଼ ଲକ୍ଷ୍ୟ ସ୍ୱାସ୍ଥ୍ୟ ଓ ଓ୍ବେଲ୍ନେସ୍ କେନ୍ଦ୍ର ସ୍ଥାପନ କରାଯାଉଥିବାର ଜଣାଇଛନ୍ତି

ଏଫ୍ଏମ୍ ବ୍ୟାଙ୍କିଙ୍ଗ୍ ସରକାର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବୃହତ୍ ସଂସ୍କାର ବିଷୟରେ ଆଜି ଘୋଷଣା କରିଛନ୍ତି

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଓରିଏକ୍ଷାଲ୍ ବ୍ୟାଙ୍କ୍ ଓ ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଷ୍ଠିଆର ମିଶ୍ରଣ କରାଯାଇ ସେଗୁଡ଼ିକୁ ଗୋଟିଏ ବ୍ୟାଙ୍କ୍ରେ ପରିଣତ କରାଯିବ କାନାଡ଼ା ବ୍ୟାଙ୍କ୍ ସହ ସିଣ୍ଡିକେଟ୍ ବ୍ୟାଙ୍କ୍ର ମିଶ୍ରଣ ଘଟିବ ୟୁନିୟନ୍ ବ୍ୟାଙ୍କ୍ ଆନ୍ଧ୍ରା ବ୍ୟାଙ୍କ୍ ଓ କର୍ପୋରେସନ୍ ବ୍ୟାଙ୍କ୍ର ମିଶ୍ରଣ କରାଯାଇ ସେଗ୍ରଡ଼ିକ୍ ଗୋଟିଏ ବ୍ୟାଙ୍କ୍ରେ ପରିଣତ କରାଯିବ ଇଷ୍ଡିଆନ୍ ବ୍ୟାଙ୍କ୍ ଓ ଆଲ୍ଲାହାବାଦ ବ୍ୟାଙ୍କ୍ର ମଧ୍ୟ ମିଶ୍ରଣ କରାଯିବ

ଅର୍ଥମନ୍ତ୍ରୀ କହିଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଗୁଡ଼ିକର ଲାଭରେ ଉନ୍ନତି ଘଟିଛି ପିଏମ୍ ୟୋଗା ଆୱାଡ଼େ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆୟୁଷ ଓ ଯୋଗ ଫିଟ୍ ଇଣ୍ଡିଆ ଅଭିଯାନର ଦୁଇଟି ମଜବୁତ ସ୍ତମ୍ଭ

ଯୋଗର ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୋଗ ପୁରସ୍କାରମାନ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି ଦେଶରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଓ ଓ୍ବେଲ୍ନେସ୍ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି

ଫିଟ୍ ଇଣ୍ଡିଆ ଜମ୍ମ ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଅଭିଯାନର ଅଂଶସ୍ୱରୂପ ଜମ୍ମୁ ଡିଭିଜନ୍ରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଜମ୍ମୁ ଅଞ୍ଚଳର ଲୋକମାନେ ବିଶେଷକରି ଯୁବା ଓ କ୍ରୀଡ଼ାବିତ୍ମାନେ ଏହି କାର୍ଯ୍ୟକ୍ରମକୁ ନେଇ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ସ୍ୱାସ୍ଥ୍ୟବାନ ରହି ଏକ ସୁସ୍ଥ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଜମ୍ମୁର ଜନସାଧାରଣ ଉସାହର ସହ ଗ୍ରହଣ କରିଚ୍ଛନ୍ତି ପିଏମ୍ ମନୋରମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସକାରାତ୍ମକ ସମାଲୋଚନାକୁ ସେ ସର୍ବଦା ସ୍ୱାଗତ କରିଆସୁଛନ୍ତି ମନୋରମା ସମ୍ଭାଦ ସମ୍ମିଳନୀରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଗଣମାଧ୍ୟମକୁ ଏକ ସେତ୍ ସଦୂଶ କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି ସେ କହିଛନ୍ତି ବିଭିନ୍ନ ଭାଷାଭାଷୀ ଲୋକମାନଙ୍କୁ ଏକାଠି କରିବା ଗଣମାଧ୍ୟମର ଦାୟିତ୍ୱ ଶ୍ରୀ ମୋଦି କହିଛନ୍ତି ଭାରତ ବିଶ୍ୱରେ ଏକମାତ୍ର ଦେଶ ଯେଉଁଠି ଅନେକ ଭାଷାଭାଷୀ ଲୋକମାନେ ବାସ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍ଡେକର ସମ୍ମିଳନୀରେ ମୁଖ୍ୟ ଅଭିଭାଷଣ ଦେଇଥିଲେ କାର୍ଯ୍ୟ ସମ୍ପାଦନା ସଂସ୍କାର ଓ ରୂପାନ୍ତରଣ ନବଭାରତ ବିଜନ୍ର ତିନୋଟି ସ୍ତମ୍ଭ ବୋଲି ସେ ତାଙ୍କର ଭାଷଣରେ କହିଛନ୍ତି ପ୍ରେସ୍ ସ୍ୱାଧୀନତା ସ୍ୱାଧୀନ ଚିନ୍ତାଧାରା ଓ ବାକ୍ ସ୍ୱାଧୀନତା ସରକାରଙ୍କ ନବଭାରତ ନୀତିର ଅଭିନ୍ନ ଅଙ୍ଗ ବୋଲି ସେ ଦର୍ଶାଇଛନ୍ତି ସାମାଜିକ ଗଣମାଧ୍ୟମ ସ୍ୱନିୟନ୍ତିତ ପଦ୍ଧତି ଅନୁସରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି କାଶୁୀର ଉପତ୍ୟକାରେ ପ୍ରେସ୍ ଉପରେ କୌଣସି କଟକଣା ଲାଗ୍ର କରାଯାଇ ନାହିଁ ଓ ସେଠାରୁ ପ୍ରତିଦିନ କିଛି ନା କିଛି କଟକଣା କୋହଳ କରାଯାଉଛି ବୋଲି ସେ କହିଛନ୍ତି କୋର୍ଟ ଚିଦାମ୍ଘରମ୍ ଆଇଏନ୍ଏକ୍ ମିଡ଼ିଆ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ଙ୍କ ସିବିଆଇ ହାଜତ୍ରେ ରହଣିର ଅବଧିକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି ସ୍ୱତନ୍ତ ବିଚାରପତି ଅଜୟ କୁମାର କୁହର୍ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଶ୍ରୀ ଚିଦାମ୍ଘରମ୍ଙ୍କର ହାଜତରେ ରହଣି ସମୟ ସମାପ୍ତ ହୋଇଯିବା ପରେ ଆକି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା

ସିବିଆଇ କହିଛି ଶ୍ରୀ ଚିଦାୟରମ୍ଙ୍କର ଅସହଯୋଗ ମନୋଭାବ ଯୋଗୁଁ ତଦନ୍ତ କାର୍ଯ୍ୟ ସମ୍ପର୍ଶ୍ଣ ହୋଇପାରୁ ନାହିଁ ଓ ଏଥିପାଇଁ ଅଧିକ ସମୟ ଦରକାର ପଡ଼ୁଛି ଜେନେରାଲ୍ ରାଓୃତ୍ ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାୱତ୍ କାଶ୍ମୀର ଉପତ୍ୟକାର ନିରାପତ୍ତା ପରିସ୍ଥିତିର ସମୀକ୍ଷା ପାଇଁ ଆଜି ଶ୍ରୀନଗରରେ ଯାଇ ପହଞ୍ଚଛନ୍ତି ପ୍ରତିରକ୍ଷା ସୂତ୍ରରେ କୁହାଯାଇଛି ନିୟନ୍ତ୍ରଣ ରେଖାରେ ସଶସ୍ତ ବାହିନୀଗୁଡ଼ିକର କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତିର ମଧ୍ୟ ସେ ସମୀକ୍ଷା କରୁଛନ୍ତି ଏହାବ୍ୟତୀତ ଅନୁପ୍ରବେଶ ଓ ଉଗ୍ରବାଦ କାର୍ଯ୍ୟକଳାପର ମୁକାବିଲାପାଇଁ ମୋଟାମୋଟି ବିଷୟର ସେ ସମୀକ୍ଷା କରୁଛନ୍ତି କ୍ଜେନେରାଲ୍ ରାଓତ୍ଙ୍କ ସହ ସେନାବାହିନୀର ପ୍ରମୁଖ କମାଣ୍ଡର୍ମାନେ ନିୟନ୍ତ୍ରଣ ରେଖାସ୍ଥିତ ଆଗୁଆ ଘାଟିଗୁଡ଼ିକୁ ଗସ୍ତକରି ସେଠାକାର ପରିସ୍ଥିତି ଏବଂ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି

ରାଜୀବ ଇ କମର୍ସ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଇ ବାଶିଜ୍ୟରେ ଲୋକମାନେ ବ୍ୟବହାର କରୁଥିବା ତଥ୍ୟର ତଦାରଖ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଯେତେବେଳେ ଏହାକୁ ବ୍ୟବହାର କରାଯାଉଛି ସେତେବେଳେ ଏହି ତଥ୍ୟକୁ ଅନେକ ସଂସ୍ଥା ପାଇପାରୁଛନ୍ତି ଯାହାକୁ ଗ୍ରାହକମାନଙ୍କ ପାଇଁ ବ୍ୟବହାର କରାଯାଉଛି ଓ ସମପରିମାଣରେ ଏହାର ଅପବ୍ୟବହାର ମଧ୍ୟ ହେଉଛି ଶ୍ରୀ କୁମାର ଇ ବାଶିଜ୍ୟ ଉପରେ ଏକ କର୍ମଶାଳାରେ ଉଦ୍ବୋଧନ ଦେଇ ଏହା କହିଛନ୍ତି

ଏଚ୍ଆର୍ସି ୟୁକିସି ଫେକ୍ ଡିଗ୍ରୀ କିଛି ବିଶ୍ୱବିଦ୍ୟାଳୟ ନକଲି ଡିଗ୍ରୀମାନ ବିକ୍ରି କରୁଥିବା ଅଭିଯୋଗର ତଦନ୍ତ କରିବା ପାଇଁ ଏକ ଉଚ୍ଚସରୀୟ କମିଟି ଗଠନ କରିବାକୁ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିଶନ୍ଙ୍କୁ ନିର୍ଦ୍ଦେଶ ଦେଇଛି ଦେଶର ବିଭିନ୍ନ ଭାଗରେ ଏଜେଷ୍ଟମାନେ ନକଲି ଡିଗ୍ରୀ ଦେଉଥିବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହକୁ ଯିବା କିମ୍ବା ପରୀକ୍ଷା ଦେବାର ଆବଶ୍ୟକ ପଡ଼ୁ ନାହିଁ ଓ ସେମାନଙ୍କୁ ନକଲି ସାର୍ଟିଫିକେଟ୍ ମିଳିଯାଉଛି ବୋଲି ଖବର ପ୍ରକାଶ ପାଇଛି

ଶ୍ରୀନଗର ସହର ଓ ଉପତ୍ୟକାର ଅନ୍ୟ କିଛି ଭାଗରେ ସତର୍କତାମୂଳକ ପଦକ୍ଷେପସ୍ୱର୍ପ ଅକ୍ଷ କଟକଣା ଲାଗୁ କରାଯାଇଥିଲା ଶୁକ୍ରବାର ପ୍ରାର୍ଥନା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା ଆଜି ସଡ଼କରେ ସରକାରୀ ଯାନବାହନ ଚଳାଚଳ କରି ନ ଥିବାବେଳେ ବେସରକାରୀ ଯାନବାହନ ଚଳାଚଳ କରିଥିବାର ଦେଖିବାକୁ ମିଳିଛି ଲୋକମାନେ ମଧ୍ୟ ଯାତାୟତ କରିଥିବାର ଦେଖିବାକୁ ମିଳିଛି

ଏଥିସହିତ କାଶ୍ମୀର ଉପତ୍ୟକାର କିଛି ଅଞ୍ଚଳରେ ମଧ୍ୟ ମୋବାଇଲ୍ ଫୋନ୍ ସେବା କାର୍ଯ୍ୟକାରୀ ହୋଇଛି

ଲଦାଖ ଗଭର୍ଣ୍ଣର୍ ଜନ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲିକ କହିଛନ୍ତି ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳର ମର୍ଯ୍ୟାଦା ପ୍ରଦାନ ମାଧ୍ୟମରେ ସେହି ଅଞ୍ଚଳର ବିକାଶ କରିବାକୁ କେନ୍ଦ୍ର ସରକାର ସବୁମତେ ଉଦ୍ୟମ କରୁଛନ୍ତି କାର୍ଗିଲ୍ଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ସହ ଏକ ସ୍ୱତନ୍ତ ବୈଠକରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ମଲିକ କହିଛନ୍ତି କମିଟିଦ୍ୱାରା ଉତ୍ଥାପନ କରାଯାଉଥିବା ପ୍ରତ୍ୟେକଟି ବିଷୟକୁ ସେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ଓ ସେଗୁଡ଼ିକର ଶୀଘ୍ର ସମାଧାନ କରାଯିବ କର୍ତ୍ତାରପୁର କରିଡର୍ କର୍ତ୍ତାରପୁର କରିଡର୍କୁ ଖୋଲିବା ସଂକ୍ରାନ୍ତରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ବୈଷୟିକ ବୈଠକ ଅନୁଷ୍ଠିତ ହୋଇଛି କାଶ୍ମୀର ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ଭଳି ଏକ ସମୟରେ ଏହି ବୈଠକ ବସିଛି

ଆସାମ ଏନ୍ଆର୍ସି ଆସନ୍ତାକାଲି ଆସାମରେ ଏନ୍ଆର୍ସିର ଚୃଡ଼ାନ୍ତ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଆସାମ ସରକାର ଲୋକମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଯେଉଁ ଲୋକମାନେ ଏନ୍ଆର୍ସିରେ ସେମାନଙ୍କର ନାମ ଯାଞ୍ଚ କରିବାକୁ ଚାହିଁବେ ସେମାନେ ଏନ୍ଆର୍ସି ଓ୍ୱେବ୍ସାଇଟ୍ରେ ସେମାନଙ୍କର ଆବେଦନ ରସିଦ୍ ନୟର ଟାଇପ୍ କରି ଅନ୍ଲାଇନ୍ ଏହା ଦେଖିପାରିବେ